ପ୍ରଧାନବିଚାରପତି ରଞ୍ଚନ ଗୋଗଇ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଞୀବ ଖାନୁାଙ୍କ ଖଣ୍ତପୀଠ ବମ୍ଧ ହାଇକୋର୍ଟଙ୍କ ରାୟକୁ କାଏମ ରଖୃଛନ୍ତି

ନ୍ତନ ମୋଟରଯାନ ଆଇନ୍ ଅନୁସାରେ ବିନା ପ୍ରଦ୍ଷଣ ପ୍ରମାଣପତ୍ରରେ କୌଣସି ଯାନ ଚଳାଚଳ କରିପାରିବ ନାହିଁ

କେନ୍ଦ୍ର ଅର୍ଥସଚିବଙ୍କ ସହ ଆଲୋଚନାପରେ ସଂଘ ଧର୍ମଘଟରୁ ଓହରିଯିବାକୁ ନିଷ୍ବଉି ନେଇଛି

ପିସିସି ପ୍ରାର୍ଥୀ ଚୟନ କମିଟିର ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ର କହିଛନ୍ତି ସମସ୍ତଙ୍କ ସହମତିରେ ପ୍ରାର୍ଥୀ ଚୟନ କରାଯିବ

ଏହାର ପ୍ରଭାବରେ ଗତକାଲିଠାରୁ ରାକ୍ୟର ବିଭିନୁ ଜିଲ୍ଲାରେ ବର୍ଷା ଲାଗି ରହିଛି ଆଜି ଉଉର ଏବଂ ଦକ୍ଷିଣ ଉପକ୍କଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି